କେବଳ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ ଅନ୍ୟ ସମ୍ତ ସେବା ବନ୍ଦ ରହିଛି

ଏ ନେଇ ଜନସାଧାରଣ ମଧ୍ଧ ସହଯୋଗ କର୍ଥିବା ଦେଖ୍ବାକୁ ମିଳିଛି

ବର୍ଉମାନ ଦେଶର ପ୍ରଧାନମନ୍ତୀ ନରେନ୍ର ମୋଦୀ ଏଇ କୃଷି ଓ କୃଷକର ଉନ୍ନତି ପାଇଁ ଏକ ରାଷ୍ଟ ଏକ ବକାର ନୀତି ଘୋଷଣା କରିଛନ୍ତି

ଆଜି ଅପରାହ୍ ସୁଛ୍ବା ରାଜ୍ୟର କେତେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବା ସମ୍ଭାବନା ରହିଛି